ସେ କହିଛନ୍ତି ଅନ୍ୟ ରାଜ୍ୟ ସରକାରଙ୍କ ସହ ଏ ନେଇ ଯୋଗାଯୋଗ କରାଯାଉଛି

ଏଥପାଇଁ ଆଜି ବିଭାଗୀୟ ସଚିବ ସଞ୍ଞୟ ସିଂ ସ୍କିତି ଅନୁଧ୍ରାନ କରିଛନ୍ତି

ଶାସ୍ତୀୟ ବିଧିବ୍ୟବସ୍ଗା ଅନୁଯାୟୀ ବଡ଼ଦେଉଳ ପରିସରରେ ଥବା ମାଜଶା ମଣ୍ଡପସ୍ଷ୍ତିତ ବିବାହ ବେଦୀରେ ମଦନମୋହନ ଓ ମହାଲକ୍ଷୀଙ୍କ ବିବାହ ସଂପନ୍ ହେବ